ବିରୋଧିକ ହଟ୍ଟଗୋଳ ଯୋଗୁଁ ପାର୍ଲାମେଷ୍ଟରେ ଅଚଳାବସ୍ଥା ଜାରି

ଗତ ସନ୍ଧ୍ୟାରେ ଆରମ୍ଭ ହୋଇଥିବା ଆତଙ୍କବାଦ ନିରୋଧ ଅଭିଯାନ ଅନ୍ଧାରକୁ ଦୃଷ୍ଟିରେ ରଖି ବନ୍ଦ୍ କରିଦିଆଯାଇଥିଲା ଏବଂ ଏହା ପୁଣି ଆଜି ସକାଳେ ଆରମ୍ଭ ହୋଇଥିଲା ସୁରକ୍ଷା ବଳ ସ୍ୱତ୍ର ଆକାଶବାଣୀକୁ ସୂଚନା ଦେଇ କହିଛି ଘଞ୍ଚ ଜଙ୍ଗଲ ମଧ୍ୟରେ ଅନେକ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି ଏବଂ ଉଭୟ ପକ୍ଷରୁ ଗୁଳି ବିନିମୟ କାରି ରହିଛି

ମୃତ ଆତଙ୍କବାଦୀମାନଙ୍କୁ ଚିହ୍ଟ କରାଯାଇଛି ରବିଶଙ୍କର ଫେସ୍ବୁକ୍ ଫେସ୍ବର୍କ୍ର ବିନିୟମ ଭାବେ ବ୍ୟକ୍ତିଗତ ଡାଟା ସଂଗ୍ରହ କରି ବିଭିନ୍ନ ଦେଶରେ ନିର୍ବାଚନକ୍ ପ୍ରଭାବିତ କର୍ତ୍ଥବା ଏବଂ ଡାଟା ଠ୍ରଳକାରୀ ସଂସ୍କା କେମ୍ବ୍ରିକ୍ ଆନାଲିଟିକା ଓ କଂଗ୍ରେସ୍ ଦଳ ମଧ୍ୟରେ କ'ଣ ସମ୍ପର୍କ ରହିଛି ବୋଲି ବିଜେପି ପ୍ରଶ୍ନ ଉଠାଇଛନ୍ତି ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମ ସମ୍ମୁଖରେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଏ ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ୍ର ଉଲ୍ଲେଖ କରି କହିଛନ୍ତି ଆଗାମୀ ଲୋକସଭା ନିର୍ବାଚନପାଇଁ କଂଗ୍ରେସ ଏହି ସଂସ୍ଥାର ସେବା ଉପଯୋଗ କରି ଅଧ୍ୟକ୍ଷ ରାହୁଲ୍ ଗାନ୍ଧିଙ୍କ ଛବିକୁ ଅଧିକ ଆକର୍ଷଣୀୟ କରିବାର ପ୍ରୟାସ କରୁଛି ସାମାଜିକ ଗଣମାଧ୍ୟମରେ ତାଙ୍କର ଉପଲହ୍ଧତା ବୃଦ୍ଧି ପଛରେ ଏହି କମ୍ପାନୀର କିଭଳି ଭୂମିକା ରହିଛି ସେ ସମ୍ପର୍କରେ ଶ୍ରୀ ଗାନ୍ଧିଙ୍କଠାରୁ ସେ ଜବାବ୍ ଚାହିଁଛନ୍ତି ସେ କହିଛନ୍ତି ଏହି ସଂସ୍ଥା ବିରୋଧରେ ଯୌନୋଦ୍ଦିପକ କୁହିତ ଏବଂ ନକଲି ସମ୍ଭାଦର ବ୍ୟବହାରଦ୍ୱାରା ନିର୍ବାଚନକୁ ପ୍ରଭାବିତ କରିବାର ଅଭିଯୋଗ ମାନ ରହିଛି କଂଗ୍ରେସ ମଧ୍ୟ ଏହି ପ୍ରକାର ଯୋଜନା ରଖିଛି କି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ଆଇନ ଓ ସ୍ଚଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ସତର୍କ କରାଇ କହିଛନ୍ତି ଯଦି ଫେସ୍ବୁକ୍ ତା'ର ମଞ୍ଚରେ ଭାରତୀୟମାନଙ୍କ ବ୍ୟକ୍ତିଗତ ଡାଟାର ଅପବ୍ୟବହାର କରେ ତାହେଲେ ତା' ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ମନ୍ତ୍ରୀ ସ୍ୱଷ୍ଟ କରିଛନ୍ତି ଦେଶର ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିବାପାଇଁ ଯେକୌଣସି ଉପାୟ ଅବଲମ୍ୟନ କରି ସାମାଜିକ ଗଣମାଧ୍ୟମର ଅପବ୍ୟବହାରକୁ କେବେ ବି ବରଦାସ୍ତ କରାଯିବ ନାହିଁ କିୟା ଅନ୍ମମତି ଦିଆଯିବ ନାହିଁ ସେ ଆହୁରି କହିଛନ୍ତି ଏହା କେବଳ କଂଗ୍ରେସ ଓ ଗୋଟିଏ ଡାଟା ଫାର୍ମ ମଧ୍ୟରେ ସଂଯୋଗ ସ୍ଥାପନର ପ୍ରଶ୍ନ ନୁହେଁ ବରଂ ଗଣତାନ୍ତିକ ପ୍ରକ୍ରିୟାକ୍ତ ପ୍ରଭାବିତ କରିବାର ଏକ ପ୍ରୟାସ ଇତିମଧ୍ୟରେ ଅଭିଯୁକ୍ତ ବ୍ୟକ୍ତିଗତ ଡାଟା ପ୍ରସ୍ତୁତକାରୀ ସଂସ୍ଥା କେଣ୍ଡ୍ରିକ୍ ଅନାଲିଟିକାଙ୍କ ସହ କୌଣସି ସମ୍ପର୍କକୁ କଂଗ୍ରେସ ଖଣ୍ଡନ କରିଛି ଦଳର ମୁଖପାତ୍ର ରଣଦୀପ୍ ସିଂ ସୁରଜେଓ୍ବାଲା ଆଜି ନ୍ତଆଦିଲ୍ଲୀରେ ସାମ୍ଭାଦିକମାନଙ୍କୁ କହିଛନ୍ତି କଂଗ୍ରେସ୍ କିମ୍ବା ଏହାର ଅଧ୍ୟକ୍ଷ ରାହୁଲ୍ ଗାନ୍ଧି କେବେବି ଏହି ସଂସ୍ଥାକୁ ସେବା ପ୍ରଦାନପାଇଁ ନିୟୋଜିତ କରି ନାହାନ୍ତି କଂଗ୍ରେସ ବିରୋଧରେ ଏହା ଏକ କୃହାରଟନା ବୋଲି କହିଛନ୍ତି

ପାର୍ ଆଡଜଣ୍ଣ ବିରୋଧୀ ଦଳ ହଟ୍ଟଗୋଳ ଯୋଗୁଁ ତ୍ରୟୋଦଶ ଦିନ ପାଇଁ ସଂସଦର ଉଭୟ ଗୃହକୁ ମୁଲତବୀ ରଖାଯାଇଛି ଆଜି ଲୋକସଭା କାର୍ଯ୍ୟ ଆରମ୍ଭ ହେବା କ୍ଷଣି ଏଆଇଏଡିଏମ୍କେ ଏବଂ ଟିଆର୍ଏସ୍ ସଦସ୍ୟମାନେ ଗୃହରେ ହୋହଲ୍ଲା କରି ଗୃହର ମଧ୍ୟଭାଗକୁ ଚାଲିଆସିଥିଲେ

ଗୃହ କାର୍ଯ୍ୟ ଆରମ୍ଭ ହେବାକ୍ଷଣି ଟିଆର୍ଏସ୍ ଏବଂ ଏଆଇଏଡିଏମ୍କେ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ସେମାନଙ୍କ ଦାବି ଉପରେ ସ୍ଲୋଗାନ ଦେଇଥିଲେ ଟିଆର୍ଏସ୍ ସଦସ୍ୟମାନେ ତେଲେଙ୍ଗାନାରେ ଚାକିରି କ୍ଷେତ୍ରରେ ସଂରକ୍ଷଣ କୋଟା ବୃଦ୍ଧି ନେଇ ଦାବି କରିଥିବାବେଳେ ଏଆଇଏଡିଏମ୍କେ ସଦସ୍ୟମାନେ କାବେରୀ ଜଳ ପରିଚାଳନା ବୋର୍ଡ ଗଠନ ନେଇ ଦାବି କରିଥିଲେ ହଟ୍ଟଗୋଳ ଲାଗି ରହିବାରୁ ବାଚସ୍ୱତି ସୁମିତ୍ରା ମହାଜନ ଗୃହକୁ ତୁରନ୍ତ ମୁଲତବୀ ଘୋଷଣା କରିଥିଲେ ଅନ୍ୟପକ୍ଷରେ ରାଜ୍ୟସଭାରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା ଗୃହ ଆରମ୍ଭ ହେବାକ୍ଷଣି ଏଆଇଡିଏମ୍କେ ଟିଡିପି ଏବଂ କଂଗ୍ରେସ ସଦସ୍ୟମାନେ ଗ୍ରହ ମଧ୍ୟଭାଗକୁ ଆସି ବିଭିନ୍ନ ପ୍ରସଙ୍ଗ ଉପରେ ସ୍କୋଗାନ୍ମାନ ଦେଇଥିଲେ ଗୃହର ଅଧ୍ୟକ୍ଷ ଏମ୍ ଭେଙ୍କିୟାନାଇଡ଼ୁ ଗୃହର ଏହି ପରିବେଶକୁ ଦେଶବାସୀ ଦେଖୁଛନ୍ତି ବୋଲି କହିଥିଲେ

ଆକି ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କେନେରାଲ୍ ଭିକେ ସିଂ କହିଛନ୍ତି ଏହି ଆବେଦନ ସମ୍ପର୍କରେ ନିଷ୍କଭି ନେଇ ନୂଆଦିଲ୍ଲୀ ଏନ୍ଏସ୍ଜି ଏବଂ ଏହାର ସଦସ୍ୟମାନଙ୍କ ସହ ଉପଯ୍ୟକ୍ତ ସ୍ତରରେ ବିଚାର ବିମର୍ଷ ଜାରି ରଖିଛି ହେଲ୍ଥ୍ ଡିସାବିଲିଟି ମେଡିକାଲ୍ ଶିକ୍ଷାର ସ୍ନାତକୋଉର ପାଠ୍ୟକ୍ରମରେ ନାମଲେଖା ନିୟମର ସଂଶୋଧନ ପୂର୍ବକ ଏହାର ପରିଧକୁ ସମ୍ପ୍ରସାରିତ କରି ସ୍ଥାନ ସଂରକ୍ଷଣଦ୍ୱାରା ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଏହାର ସୁଫଳ ପ୍ରଦାନ କରିବା ପ୍ରସ୍ତାବକୁ ସରକାର ଅନୁମୋଦନ କରିଛନ୍ତି

ଏହି ନିଷ୍ପଭି ସମ୍ପର୍କରେ ନିଜର ମତାମତ ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ କେପି ନଡ୍ରା କହିଛନ୍ତି ଭିନ୍ନକ୍ଷମ ବ୍ୟକ୍ତିମାନଙ୍କର ଦେଶର ପ୍ରଗତିରେ ସମାନ ଅବଦାନକୁ ଏହି ନ୍ନଆ ନିୟମ ସ୍ୱନିଶ୍ଚିତ କରିବ

ବେଞ୍ ଆହୁରି କହିଛନ୍ତି ମୂଳଧନ ଫେରସ୍ତ ଚାହୁଥିବା ଗୃହ କ୍ରେତାଙ୍କର ପ୍ରକଳ୍ପୱାରୀ ତାଲିକା ପ୍ରସ୍ତୁତ କରି କୋର୍ଟରେ ପ୍ରଦାନ କରିବାକୁ ପଡ଼ିବ ଯାହାଦ୍ୱାରା ସେମାନଙ୍କୁ ଅର୍ଥ ଫେରସ୍ତ କରିବା ସହଜ ହୋଇପାରିବ

ବିକାଳିମାନେ ଟ୍ରେନ୍ ମଧ୍ୟରେ ଅଧିକ ମୂଲ୍ୟ ଆଦାୟ କରିବାକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ବୋଲି ଆଇଆର୍ସିଟିସି ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ବିବୃତ୍ତିରେ ଆହୁରି କୁହାଯାଇଛି ସରଳ ଖାଦ୍ୟପଦାର୍ଥ ଯୋଗାଣ ବ୍ୟବସ୍ଥାକୁ ସୁନିଶ୍ଚିତ କରିବାପାଇଁ ଆର୍ଆର୍ସିଟିସି ସବୁ ସମୟରେ ଯାତ୍ରୀଙ୍କୁ ସୁହାଇବା ଭଳି ପଦକ୍ଷେପ ଗ୍ରହଣ କରିଚାଲିଛି ଏହି ବ୍ୟବସ୍ଥାଦ୍ୱାରା ଯାତ୍ରୀମାନେ ଆବଶ୍ୟକ ସ୍କଚନା ଉପରେ ସଚେତନ ହେବା ସହ ସେମାନଙ୍କର ସନ୍ତୋଷ ବୃଦ୍ଧି କରାଇବାରେ ଏହା ସହାୟକ ହେବ ଆଇଆର୍ସିଟିସି ପକ୍ଷରୁ ନ୍ତଆଦିଲ୍ଲୀ କର୍ଷାଟକ ଏକ୍ଟ୍ରେସ୍ରେ ଏହି ପିଓଏସ୍ ମେସିନ୍ର ବ୍ୟବହାରକୁ ଆଗୁଆ ଭାବେ କାର୍ଯ୍ୟକାରୀ କରାଯାଇଛି ଇରାନୀ ସାଂସଦ ଆଦର୍ଶ ଗ୍ରାମ ସ୍କଚନା ଓ ପ୍ରସାରଣ ମନ୍ତ୍ରୀ ସ୍କୃତି ଇରାନୀ ଏବଂ ଯୋଗାଯୋଗ ମନ୍ତ୍ରୀ ମନୋଜ ସିହ୍ନା ଆଜି ଗୁଜରାଟ ଭାଲ୍ସାଦ୍ ଜିଲ୍ଲାର ଉଦ୍ୱାଡ଼ା ସହରରେ ସାଂସଦ ଆଦର୍ଶ ଗ୍ରାମପାଇଁ ମାଗଣା ୱାଇ ଫାଇ ସେବାର ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀମତୀ ଇରାନୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିକିଟାଲ୍ ଇଣ୍ଡିଆର ସ୍ୱପ୍ନ ଏବେ ସାର୍ଥକ ହେବାରେ ଲାଗିଛି

ୟୋଗା ଫେଷ୍ଟ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ରାଷ୍ଟ୍ରମନ୍ତ୍ରୀ ଡକ୍ଟର କିତେନ୍ଦ୍ର ସିଂ କହିଛନ୍ତି ଲୋକମାନଙ୍କୁ ପ୍ରେରଣା ଦେବାରେ ଯୋଗର ବିଶାଳ ଶକ୍ତି ରହିଛି ଯାହାକି ବିଶେଷଭାବରେ ବିଦେଶୀମାନଙ୍କୁ ପ୍ରେରଣା ଯୋଗାଇ ଆସିଛି ଏହାଦ୍ୱାରା ସେମାନେ ଭାରତୀୟ ପ୍ରାଚୀନ ପରମ୍ପରା ଏବଂ ସାଂସ୍କୃତିକ ଐତିହ୍ୟ ବିଷୟରେ ଶିକ୍ଷାଲାଭ କରିପାରୁଛନ୍ତି